ଆଫଗାନିସ୍ତାନରେ ଶାନ୍ତି ଓ ସ୍ୱରକ୍ଷା ଆଣିବା ଦିଗରେ ସେଠାକାର ସରକାରଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବ ବୋଲି କହିଛି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସ୍ୱଦାନ୍ ଏହି ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରସ୍ତୁତି ସମ୍ପର୍କରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ସମୀକ୍ଷା କରିଚ୍ଚନ୍ତି ପିଏମ୍ ଏକ୍ସପ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ଓ୍ବେ ସେହି ଅଞ୍ଚଳ ପାଇଁ ବିକାଶର ବାର୍ଭାବହ ଭାବେ ସାବ୍ୟସ୍ତ ହେବ

ସେ କହିଛନ୍ତି ଏହି ପ୍ରକଳ୍ପଦ୍ୱାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସାଧାରଣ ଲୋକ ବଡ଼ ବଡ଼ ସହରର ସୁବିଧା ସହ ଯୋଡ଼ି ହୋଇପାରିବେ ଏହି ଏକ୍ଟ୍ରେସ୍ ଓ୍ବେ ଉତ୍ତର ପ୍ରଦେଶର ଚିତ୍ରକଟ ବନ୍ଦା ହମିରପୁର ଏବଂ ଜାଲାଉଁ କିଲ୍ଲା ମଧ୍ୟ ଦେଇ ଯିବ ଏହି ଏକ୍ୱପ୍ରେସ୍ ଓ୍ୱେ ସମ୍ପର୍ଶ୍ଣ ହେଲେ ଆଗ୍ରା ଲକ୍ଷ୍ନୌ ଏବଂ ଯମୁନା ଏକ୍ସପ୍ରେସ୍ ଓ୍ୱେ ମାଧ୍ୟମରେ ବୁନ୍ଦେଲ୍ଖଣ୍ଡ ସହ କାତୀୟ ରାଜଧାନୀ ଦିଲ୍କୀର ସଂଯୋଗ ସ୍ଥାପନ ହୋଇପାରିବ

ଏଥିସହ ଶ୍ରୀ ମୋଦି ଚିତ୍ରକ୍ଟଠାରେ ଦଶ ହଜାର କୃଷକ ଉତ୍ପାଦନକାରୀ ସଙ୍ଗଠନ ଏଫ୍ପିଓର ଶ୍ରଭାରମ୍ଭ କରିଚ୍ଛନ୍ତି

ସ୍ଥାନୀୟ ପ୍ରଶାସନକୁ ସୁଦୃଢ଼ କରିବା ଲାଗି ଜନପ୍ରତିନିଧିମାନଙ୍କର ସାହାଯ୍ୟ ଏବଂ ଏଥିରେ ଅଂଶଗ୍ରହଣ କରିବା ଉପରେ ଶ୍ରୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ପୌରସଂସ୍ଥାଗୁଡ଼ିକର ନିଜ ନିଜର ପ୍ରାଧାନ୍ୟ କ୍ଷେତ୍ର ଉପରେ ସ୍ୱାଧୀନଭାବେ ନିଷ୍କଭି ନେବାର ଅଧିକାର ରହିଛି ଗତକାଲି କାଠୁଆ ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ଉପରାଜ୍ୟପାଳ ସ୍ଥାନୀୟ ପଞ୍ଚାୟତିରାଜ ଏବଂ ପୌରସଂସ୍କାର ପ୍ରତିନିଧିମାନଙ୍କ ଏହା କହିଛନ୍ତି

ସେହିଭଳି ବିଦ୍ୟୁତ୍ ଗ୍ରାହକମାନଙ୍କ ପାଇଁ କୌଣସି କରିମାନା କିମ୍ବା କୌଣସି ସୁଧ ନ ଦେଇ ବକେୟା ଅର୍ଥ ପ୍ରଦାନ କରିବା ଲାଗି ସରକାର ସର୍ବକ୍ଷମା ଯୋଜନା ଘୋଷଣା କରିଛନ୍ତି ଏହାଛଡ଼ା ଖୁବ୍ ଶୀଘ୍ର ଗ୍ରାହକମାନଙ୍କୁ ଅଧିକ ସୁବିଧା ଦେବାଲାଗି ବିଦ୍ୟୁତ୍ ପ୍ରିପେଡ୍ ଏବଂ ସ୍କାର୍ଟ ମିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଉପରାଜ୍ୟପାଳ ଶ୍ରୀ ମୁର୍ମୁ କହିଛନ୍ତି ନିୟୂ ଶାହା କୋଲ୍କାତା ଦେଶରେ ଆଭ୍ୟନ୍ତରୀଣ ଶାନ୍ତି ଭଙ୍ଗ କରୁଥିବା ଶକ୍ତି କିମ୍ବା ଦେଶକୁ ବେଆଇନ ଭାବେ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଭାରତ ଉପଯୁକ୍ତ ଯବାବ ଦେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରତିଶ୍ରତି ଦେଇଛନ୍ତି ଆଜି କୋଲ୍କାତାଠାରେ ଜାତୀୟ ସୁରକ୍ଷା ବଳ ଏନ୍ଏସ୍ଜିର ନୃତନ କମ୍ପ୍ଲେକ୍ସ ଉଦ୍ଘାଟନ କରି ସେ ଏହା କହିଛନ୍ତି ଶ୍ରୀ ଶାହା କହିଛନ୍ତି ଭାରତ ବିଶ୍ୱରେ ଶାନ୍ତି ଚାହେଁ କାହାକୁ ଆକ୍ରମଣ କରିବାର ଇଚ୍ଛା ଭାରତର ନାହିଁ ତେବେ ଯଦି କୌଣସି ଶକ୍ତି ଦେଶର ଏହି ଶାନ୍ତିପୂର୍ଣ୍ଣ ବାତାବରଣକୁ ଭଙ୍ଗ କରିବାକୁ ଆସେ ତେବେ ଭାରତ ଏହାର ଉପଯୁକ୍ତ ଯବାବ ଦେବାକୁ ସମ୍ପର୍ଷ ପ୍ରସ୍ତୁତ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ସନ୍ତାସବାଦ ବିରୋଧରେ ଭାରତ ଶ୍ଚନ୍ୟ ସହନଶୀଳତା ନୀତି ଆପଣେଇଛି ଏହାର ପଦକ୍ଷେପ ସ୍ୱର୍ପ ଭାରତ ଅତୀତରେ ସର୍ଜକାଲ୍ ଷ୍ଟ୍ରାଇକ୍ ଏବଂ ବିମାନ ଆକ୍ରମଣ ମଧ୍ୟ କରିସାରିଛି ଏହାଦ୍ୱାରା ଆମେରିକା ଏବଂ ଇକ୍ରାଏଲ୍ ଭଳି ରାଷ୍ଟ୍ର ନିଜର ଆଭ୍ୟନ୍ତରୀଣ ନିରାପତ୍ତା ବଜାୟ ରଖିବାଲାଗି ବିଭିନ୍ନ ସମୟରେ ନେଇଥିବା ପଦକ୍ଷେପ ସହିତ ଭାରତର ନାଁ ଯୋଡ଼ି ହୋଇ ରହିଛି ଦେଶର ସୁରକ୍ଷା ଏବଂ ସନ୍ତାସବାଦକୁ ପ୍ରତିହତ କରିବା ଦିଗରେ ଏନ୍ଏସ୍ଜିର ଭୂମିକାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି ସନ୍ତାସବାଦ କାର୍ଯ୍ୟକଳାପ ପରିପ୍ରେକ୍ଷୀରେ ଏନ୍ଏସ୍ଜିରେ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ତାଲିମ୍ ଓ ରଣନୀତିର ପରିବର୍ତ୍ତନ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି

ଏହାଦ୍ୱାରା ଯବାନମାନେ ଏହି ଛୁଟିଦିନ ନିଜ ନିଜର ପରିବାର ସହିତ ଅତିବାହିତ କରିବାର ସୁଯୋଗ ପାଇପାରିବେ ଅନ୍ୟପକ୍ଷରେ ପୂର୍ବ ଦିଲ୍ଲୀରେ ଦେଖାଦେଇଥିବା ହିଂସାର ପ୍ରତିବାଦରେ ଆଜି କୋଲ୍କାତାର ବିଭିନ୍ନ ଅଞ୍ଚଳରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିରୋଧୀ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଇଣ୍ଡିଆ ଆଫଗାନିସ୍ତାନ ଯୁକ୍ତରାଷ୍ଟ୍ର ଆମେରିକା ଓ ଆଫଗାନିସ୍ତାନର ତାଲିବାନ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଭାରତ ସ୍ୱାଗତ କରିଛି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ୍ କୁମାର କହିଛନ୍ତି ଆଫଗାନିସ୍ତାନରେ ହିଂସାକୁ ସମାପ୍ତ କରି ସେଠାରେ ସ୍ଥିରତା ଶାନ୍ତି ଓ ସୁରକ୍ଷା ଆଣିବା ଦିଗରେ ସମସ୍ତ ପଦକ୍ଷେପକ୍ ଭାରତ ସମର୍ଥନ କରେ ସେ କହିଛନ୍ତି ଆଫଗାନିସ୍ତାନ ସରକାରଙ୍କ ସମେତ ସମଗ୍ର ରାଜନୈତିକ ବ୍ୟକ୍ତିବୃନ୍ଦ ଗଣତାନ୍ତିକ ସଂସ୍ଥା ଏବଂ ଜନସାଧାରଣ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାଲାଗି କରାଯାଇଥିବା ଏହି ଚୁକ୍ତିନାମାକୁ ସ୍ୱାଗତ କରିଥିବା ଭାରତ ହୃଦୟଙ୍ଗମ କରିଛି ଆଫଗାନିସ୍ତାନବାସୀଙ୍କ ସମସ୍ତ ଆକାଂକ୍ଷା ପ୍ରରଣ କରିବା ସହ ସବୁ ବର୍ଗର ବ୍ୟକ୍ତିଙ୍କ ସ୍ୱାର୍ଥରକ୍ଷା ଲାଗି ଏକ ଗଣତାନ୍ତିକ ସମୂଦ୍ଧ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ପାଇଁ ଭାରତ ସେଠାକାର ସରକାରଙ୍କ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବ ଗତକାଲି ଦୋହାଠାରେ ଆମେରିକା ଓ ତାଲିବାନ ମଧ୍ୟରେ ଏକ ଶାନ୍ତି ଚୂକ୍ତିନାମା ସ୍ୱାକ୍ଷରିତ ହୋଇଛି ଭାରତ ଏହି ଅବସରରେ ଏକ ପର୍ଯ୍ୟବେକ୍ଷକ ଭାବେ ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାଦ୍ୱାରା ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରାଯିବାର ରାସ୍ତା ସୁଗମ ହୋଇପାରିଛି

ମେକ୍ସିକୋ ଏବଂ ସାନ୍ମାରିନୋରେ ପ୍ରଥମ କରୋନା ଭାଇରସ୍ ସଂକ୍ରମଣ ଚିହ୍ନଟ କରାଯାଇଛି

ସେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ସହଯୋଗରେ ଏହାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ତେବେ ଚୀନ୍ ପରେ ଇରାନ ଇଟାଲୀ ଏବଂ ଦକ୍ଷିଣ କୋରିଆରେ ଏହି ଭୂତାଣ୍ର ସଂକ୍ରମଣ ବ୍ୟାପିଥିବା ବେଳେ ଏଥିପାଇଁ ଅଧିକ ସତର୍କତା ଅବଲୟନ କରିବା ଆବଶ୍ୟକ ରହିଥିବା ସେ କହିଛନ୍ତି ବିଶେଷକରି ବିମାନ ବନ୍ଦର ବିଭିନ୍ନ ଚେକ୍ପୋଷ୍ଟରେ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ସର୍ବସାଧାରଣ ସ୍ଥାନରେ ସଚେତନତା ବୃଦ୍ଧି ଲାଗି ସେ ଗୁର୍ତ୍ୱାରୋପ କରିଛନ୍ତି ଇରାନରୁ ଜାଞ୍ଚୁ କାଶ୍କୀର ଏବଂ ଲଦାଖ ଅଞ୍ଚଳକୁ ବହୁସଂଖ୍ୟାରେ ନାଗରିକ ଆସୁଥିବାରୁ ସେହିସବୁ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି

ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ଛତିଶଗଡ଼ ରାଜ୍ୟପାଳ ଅନୁସୁୟା ଉଇକେ ଏବଂ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ବିଳାସପୁରଠାରୁ ବାୟୁସେନାର ଏକ ହେଲିକପ୍ଟର ଯୋଗେ ଯାଇ ରାୟପୁରରେ ପହଞ୍ଚୁଛନ୍ତି ଆସନ୍ତାକାଲି ବିଳାସପୁରର ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଅଭିଭାଷଣ ରଖିବେ ଏଥିସହ ଶ୍ରୀ କୋବିନ୍ଦ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମିତ ପାଞ୍ଚଟି ନୃତନ କୋଠାକୁ ମଧ୍ୟ ଉଦ୍ଘାଟନ କରିବେ ଏମ୍ପି ଟ୍ରେନ୍ କଲାଇଡେଡ୍ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଥାନା ଅନ୍ତର୍ଗତ ବୈଧାନଠାରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି

ରେଲ୍ୱେ ଏବଂ ପୁଲିସ୍ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚୁଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି

ଲୁମ୍ଡେଙ୍ଗ୍ଜିରି ଥାନା ସର୍ଦ୍ଦାର ଥାନା ଅଞ୍ଚଳ ଏବଂ ଶିଲଂ ସହରସ୍ଥିତ କ୍ୟାକ୍ଷନ୍ମେଣ୍ଟ ବିଟ୍ ହାଉସ୍ର ସମ୍ପର୍ଣ୍ଣ ଅଞ୍ଚଳରେ ଏହି ସାନ୍ଧ୍ୟ ଆଇନ କାରି କରାଯାଇଛି

ବାଂଲାଦେଶର ଏହା ହେଉଛି ସର୍ବବୃହତ୍ ଏବଂ ଦୀର୍ଘଦିନ ଧରି ଚାଲୁଥିବା ପୁସ୍ତକ ମେଳା ଶେଷଦିନରେ ପ୍ରଦର୍ଶନୀ ପଡ଼ିଆରେ ପୁସ୍ତକ କିଣିବା ଏବଂ ପ୍ରଦର୍ଶନୀ ଦେଖିବାପାଇଁ ଲୋକଙ୍କର ପ୍ରବଳ ଭିଡ଼ ଲାଗିରହିଥିଲା

ଷ୍ଟମ୍ପ୍ ଅପସାରଣ ହେଲାବେଳକୁ ରିଷଭ୍ ପନ୍ଥ ଏବଂ ହନୁମା ବିହାରୀ ଅପରାଜିତ ରହିଛନ୍ତି